କେରଳ ତାମିଲନାଡୁ ଓ ପୁଡୁଚେରୀର ଗୋଟିଏ ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଆଜିଠାର୍ତ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ଆଜାଦି କା ଅମୃତ ମହୋହବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ୍ ସ୍ଥିତ ସାବରମତୀ ଆଶ୍ରମରେ ପହଞ୍ଚ ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେଠାରେ ସେ ପରିଦର୍ଶକ ପୁସ୍ତିକାରେ ନିଜର ଅଭିମତ ଲେଖିଛନ୍ତି ତାଙ୍କ ସହିତ ଗୁକ୍ତରାଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସେଠାକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ଆଜାଦି କି ଅମୃତ ମହୋସବ ର ଶୁଭାରମ୍ଭ କରିଚ୍ଛନ୍ତି ଦେଶବ୍ୟାପୀ ଏହି ମହୋହବ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି

ଏଥିରେ ସ୍ୱାଧୀନତାର ସଂଗ୍ରାମ ତଥା ଅସହଯୋଗ ଆନ୍ଦୋଳନ ଭାରତ ଛାଡ ଆନ୍ଦୋଳନ ଦାଣ୍ଡି ଯାତ୍ରା ଘଟଣା ସମ୍ପର୍କୀତ ଚିତ୍ର ଓ ଜାତିର ଜନକ ମହାତ୍ମାଗାନ୍ଧୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଧାର ବଲ୍କଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତୃବୃନ୍ଦଙ୍କ ତ୍ୟାଗ ସାହସ ଓ ଜୀବନଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶିତ ହେବ ଆଜି ସାବରମତୀ ଆଶ୍ରମରୁ ଏକ ପଦଯାତ୍ରାକୁ ମଧ୍ୟ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି

ଏହି ସ୍ୱାଧୀନତା ଯାତ୍ରାରେ ସମାଜର ବିଭିନ୍ନ ବର୍ଗର ଲୋକ ରାସ୍ତାରେ ଯୋଗ ଦେବେ

ଏହି ଯାତ୍ରାକାଳରେ ପଦଯାତ୍ରୀମାନେ ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ବିଶ୍ରାମ ନେବେ ଏବଂ ପରବର୍ତ୍ତୀ ଦିନ ସକାଳ୍ ପ୍ରଶି ଯାତ୍ରା ଆରମ୍ଭ କରିବେ ଆଜିର ଦିନଟି ଐତିହାସିକ ଦାଣ୍ଡିଯାତ୍ରାର ସୁତି ବହନ କରେ

ଆକି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ବିଭିନ୍ନ ଯୋଜନାର ମଧ୍ୟ ସେଠାରେ ଶୁଭାରୟ କରିବେ ସାବରମତୀଠାରେ ଏକ ଜନସଭାରେ ମଧ୍ୟ ସେ ଉଦ୍ବୋଧନ ଦେବେ

ସେହି ସ୍ଥାନଗୁଡ଼ିକ ହେଉଛି ଜାମ୍ମୁ କାଶ୍ମୀର ଶାମ୍ଘା ବାଙ୍ଗାଲୋର ପୁନେ ମୋରିୟାନ ପାଟନା ଓ ଭୁବନେଶ୍ୱର ଏଥିସହିତ ଆସନ୍ତାକାଲି ନ୍ତଆଦିଲ୍ଲୀସ୍ଥିତ କାତୀୟ ଗଣମାଧ୍ୟମ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦଶନୀକୁ ମଧ୍ୟ ଜାବଡେକର ଉଦ୍ଘାଟନ କରିବେ ଏହି ଅବସରରେ ଶ୍ରୀ ଜାବଡେକର କହିଛନ୍ତି ଏହି କାର୍ଯକ୍ରମ ପାଇଁ ସମସ୍ତ ରାଜ୍ୟ ସରକାର ନିଜର ଆଗ୍ରହ ପ୍ରକାଶ କରିଛନ୍ତି

ଆକାଦୀ କା ଅମୃତ ମହୋହବ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାପକ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି

ପରେ ଆଞ୍ଚଳିକ ସମ୍ଭାଦ ବିଭାଗଗୁଡିକ ରାଜ୍ୟସ୍ତରରେ ସାରା ଦେଶରେ ଆକି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରସାରିତ କରିବେ ଉଭୟ ଦୂରଦର୍ଶନ ଓ ଆକାଶବାଣୀ ଦ୍ୱାରା ଅମୂତ ମହୋହବ ନିମନ୍ତେ ବିଶେଷ ପ୍ରାଇମ ଟାଇମ ଆଲୋଚନା ଓ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଜାପାନ ପ୍ରଧାନମନ୍ତ୍ରୀ ୟୋସେହିଦ୍ ସୁଗା ଏବଂ ଆମେରିକା ରାଷ୍ଟ୍ରପତି କୋ ବାଇଡେନ୍ ଭାଗ ନେବେ ଏହି ଶିଖର ସମ୍ମିଳନୀରେ ବିଶ୍ୱର ହିତ ସହ କଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବିଶେଷଭାବରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉପୁଜିଥିବା ସମସ୍ୟା ଗୁଡିକର ଶାନ୍ତିପୂର୍ଣ୍ଣ ସମାଧାନ ନୂତନ ଜ୍ଞାନ କୌଶଳ ଓ ଜଳବାୟ ପରିବର୍ତ୍ତନ ସମ୍ୟନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜି ପ୍ରାର୍ଥପତ୍ର ଦାଖଲର ଶେଷଦିନ ରଖାଯାଇଛି ଏହି ଦୁଇଟି ରାଜ୍ୟର ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି ଏଥିସହିତ କେରଳ ତାମିଲନାଡ଼ୁ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ହେବାକୁ ଥିବା ନିର୍ବାଚନ ନିମନ୍ତେ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବେ

ନୋମିନେସନ୍ କେରଳ ତାମିଲନାଡ଼ୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି

ନିର୍ବାଚନ ଦୃଷ୍ଟିରୁ ସେଠାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକ୍ ସୁଗିତ ରଖାଯାଇଛି

ନିର୍ବାଚନ କମିଶନ୍ ଦେଶର କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମିଥ୍ୟା ସମ୍ଭାଦ ପରିବେଷଣ ନେଇ ନିର୍ବାଚନ ଆୟୋଗ ଅସନ୍ତୋଷ ପ୍ରକାଶ କରିଛନ୍ତି ତ୍ରୁଟିପୂର୍ଣ୍ଣ ଓ ଭ୍ରମାତ୍ମକ ସମ୍ଭାଦ ବିରୋଧରେ ଦୂଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆୟୋଗ ସତର୍କ କରାଇ ଦେଇଛନ୍ତି ମତଦାନରେ ବ୍ୟବହାର ହେଉଥିବା ଇଲୋକ୍ରୋନିକ ଭୋଟିଂ ମେସିନ ହ୍ୟାକ ହୋଇ ପାରୁଥିବା ଭଳି ପୁରୁଣା ମିଥ୍ୟା ଖବରକୁ ସାମାଜିକ ଗଣମାଧ୍ୟମଗୁଡିକରେ ପୁଣି ପ୍ରଚାର କରାଯାଉଥିବାରୁ ଆୟୋଗ ଏଭଳି ଚେତାବନୀ ଦେଇଛନ୍ତି

ଆମେରିକାରେ କୋଭିଡ୍ ନାଇଷ୍ଟିନ୍ ମହାମାରୀ କନିତ ଆର୍ଥିକ ସମସ୍ୟାରୁ ଦେଶକୁ ପୁଣି ବିକାଶ ପଥରେ ଆଶିବାପାଇଁ ସେ ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଭାଲ୍ କାର୍ଯ୍ୟାଳୟରେ ଉପରାଷ୍ଟ୍ରପତି କମଳା ହାରିଶ୍ଙ୍କ ଉପସ୍ଥିତିରେ ଏହି ଐତିହାସିକ ବିଲ୍ରେ ସେ ସ୍ୱାକ୍ଷର କରିଛନ୍ତି ବାଇଡେନ୍ ରାଷ୍ଟ୍ରପତି ହେବା ପରେ ତାଙ୍କ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ ପୂର୍ବର୍ ସିନେଟ୍ର ଅନ୍ରମୋଦନ ମିଳିଥିବା ଏହି ପ୍ରସ୍ତାବକ୍ ଗତ ବୁଧବାର ଦିନ ପ୍ରତିନିଧି ସଭାର ସମର୍ଥନ ମିଳିଥିଲା